କାଶ ଓ ଛିଙ୍କବେଳେ ନିଜ ମୁହଁରେ ରୁମାଲ୍ କିମ୍ସା ଟିସୁ ପେପର୍ ଦେବାକୁ ପରାମର୍ଶ ଦିଆଯାଇଛି ବ୍ୟବହୂତ ଟିସୁ ପେପର୍ ଓ ମାସ୍କକୁ ବନ୍ଦ୍ ଥିବା ଡଷ୍ଟବିନ୍ରେ ପକାଇବାକୁ କୁହାଯାଇଛି କ୍ୱର କାଶ କିମ୍ୟା ଶ୍ୱାସପ୍ରଶ୍ୱାସରେ କଷ ଅନୁଭବ କଲେ ତୁରନ୍ତ ଚିକିହକଙ୍ଙ ପରାମର୍ଶ ନେବାକୁ ମନ୍ତଶାଳୟ ପକ୍ଷରୁ କୁହାଯାଇଛି

କରାଯାଇଥିବା ଡାମିର୍ଜା ବାବର ବେଗ ସୂଚନା ଦେଇଛନ୍ତି

ଏଥିରେ ବସ୍ ମାଲିକ ସଂଘର କର୍ମଚାରୀ ମଧ୍ଧ ସାମିଲ ହୋଇଥିଲେ

ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ ମଧ୍ଧ ବନ୍ଦ କରିବାକୁ ଘୋଷଣା ହୋଇଛି

ଏମାନଙ୍କ ମଧ୍ଧରୁ ଜଣେ ଚାକିରୀରୁ ଅବସର ନେଇ ସାରିଛନ୍ତି